ହଙ୍ଗ୍କଙ୍ଗ୍ ଚୀନ ସିଙ୍ଗାପ୍ତର ଏବଂ ଥାଇଲାଣ୍ଡର୍ ଆସ୍ତ୍ରଥିବା ସମସ୍ତ ବିମାନ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଥିବା ଜଣାପଡ଼ିଛି

ତେବେ ଚୀନ୍ ବାହାରେ ଫିଲିପାଇନ୍ସ୍ ଏବଂ ହଙ୍ଗ୍କଙ୍ଗ୍ରେ ଜଣେ ଲେଖାଏଁ ଏହି ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ମୋଦି ଚୀନ ମହାମାରୀ ରୂପ ଧାରଣ କରିଥିବାକରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ଚୀନକୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରସ୍ତାବ ଦେଇଛି ଚୀନର ଲୋକମାନେ କରୋନା ଭୂତାଣୁ ଦ୍ୱାରା ବହୁଳ ଭାବରେ ଆକ୍ରାନ୍ତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ଚୀନ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ଏକ ପତ୍ର ଲେଖି ଏହାକୁ ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ବୋଲି ବର୍ଷ୍ଣନା କହିଛନ୍ତି ହୁବେଇ ଅଞ୍ଚଳରେ ବସବାସ କରୁଥିବା ଭାରତୀୟମାନଙ୍କୁ ଚୀନ ସହାୟତାରେ ସ୍ୱଦେଶକୁ ଫେରାଇ ଅଣାଯାଇଥିବାରୁ ପ୍ରଧାନମନ୍ତ୍ରୀ ଚୀନ ପ୍ରଶାସନର ପ୍ରଶଂସା କରିଛନ୍ତି ଭୟାବହ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଏହି ଭୂତାଣୁର ତ୍ୱରିତ ମୁକାବିଲା ନିମନ୍ତେ ଭାରତ ଚୀନ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ ବୋଲି ଶ୍ରୀମୋଦି କହିଚ୍ଛନ୍ତି ସୀତାରମଣ କୋଲ୍କାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନୃତନ ଭାରତ ସ୍ୱପ୍ରକ୍ର ସାକାର କରିବା ପାଇଁ ସରକାର କ୍ରମାଗତ ଭାବେ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ସହ କଥାବାର୍ତ୍ତା କରିବେ

ସେ କହିଛନ୍ତି ଡିଜିଟାଲ ଇଣ୍ଡିଆର ବିକାଶ ହେଲେ ନ୍ନତନ ଭାରତର ସ୍ୱପ୍ନ ସଫଳ ହୋଇପାରିବ ମନ୍ତ୍ରୀ କହିଛନ୍ତି ସୁପ୍ରଶାସନ ସହିତ ସହଜ ବ୍ୟବସାୟ କରିବା ଦିଗରେ ସରକାର ଉଦ୍ୟମ ଜାରି ରଖିବେ

ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜନସାଧାରଣଙ୍କୁ ସେମାନଙ୍କର ମତାମତ ପଠାଇବାପାଇଁ ଆମନ୍ତ୍ରଣ କରିଛନ୍ତି

'ନମୋ ଆପ୍' କିମ୍ବା 'ମାଇଁ ଗଭ୍' ଓପନ୍ ଫୋରମ୍ରେ ମାଧ୍ୟମରେ ମଧ୍ୟ ସେମାନେ ନିକର ମତାମତ ଦେଇପାରିବେ

ଏହି ଅବସରରେ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ମଧୁର ଭଣାରକର୍ ଏବଂ ହଲିଉଡ୍ ଚଳଚ୍ଚିତ୍ର ନିର୍ମାତା ଜନ୍ ମାର୍ଟିନ୍ ଉପସ୍ଥିତ ଥିଲେ

ଏହି ଅବସରରେ ରାଜ୍ୟପାଳ କହିଛନ୍ତି ଭାରତ ହେଉଛି ବିବିଧତାର ଦେଶ ଯେଉଁଠି ଭିନ୍ନ କଳା ସଂସ୍କୃତି ଭାଷା ଓ ବେଶପୋଷାକ ଏହାର ପରମ୍ପରାକୃ ସମୃଦ୍ଧ କରିଛି

ଏକ୍ ଭାରତ ଆଜିଠାରୁ ଦେଶବ୍ୟାପୀ 'ଏକ ଭାରତ ଶ୍ରେଷ ଭାରତ' ଅଭିଯାନ ଆରମ୍ଭ ହେଉଛି

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଦେଶର ଲୋକମାନଙ୍କ ମଧ୍ୟରେ ପାରମ୍ପରିକ ଆବେଗ ସ୍ଟିଷ୍ଟି କରିବା

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି କୃମି ଯୋଗୁଁ ସ୍ପଷ୍ଟି ହେଉଥିବା ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାପାଇଁ ଏହାକୁ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଗ୍ରହଣ କରାଯାଇଛି

ସେ କହିଛନ୍ତି ସେହି ଅଞ୍ଚଳକୁ ସଂରକ୍ଷିତ ଅଞ୍ଚଳ ଘୋଷଣା ନେଇ ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହୋଇଛି ପ୍ରବର୍ତ୍ତ ଅନେକ ରାଜନୈତିକ ଦଳ ଏବଂ କୃଷକ ସଙ୍ଗଠନଗୁଡ଼ିକ ସେହି ଅଞ୍ଚଳକୁ ସଂରକ୍ଷିତ ଅଞ୍ଚଳ ଘୋଷଣା କରିବାପାଇଁ ଦାବି କରିଆସ୍ତ୍ରଥିଲେ

ଏନେଇ ଏମ୍ଏନ୍ଏସ୍ଦ୍ବାରା ଗତକାଲି ଦକ୍ଷିଣ ମୁମ୍ୟାଇର ଆକ୍ଷାଦ୍ ମଇଦାନରେ ଏକ ବିଶାଳ ର୍ୟାଲି ଅନୁଷ୍ଠିତ ହୋଇଯାଇଛି ଏଥିରେ ପାକିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ବେଆଇନ ଅନୁପ୍ରବେଶକାରୀମାନଙ୍କୁ ତୁରନ୍ତ ଦେଶରୁ ବାହାର କରିବାପାଇଁ ଦାବି କରାଯାଇଛି

ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଲଂଘନ ହେଲେ ଏହି ବଙ୍କର ଗୁଡ଼ିକରେ ସାଧାରଣ ଲୋକେ ଆଶ୍ରୟ ନେଇପାରିବେ

ଅପରାଧ ଶାଖା ପୁଲିସ୍ ଯୁଗ୍ମ କମିଶନର୍ ସନ୍ତୋଷ ରସ୍ତୋଗୀ କହିଛନ୍ତି ଏହି ନକଲି ଟଙ୍କା ପାକିସ୍ତାନରୁ ଦୁବାଇ ମଧ୍ୟଦେଇ ଭାରତକୁ ଆସୁଥିଲା ଘଟଣାର ଅଧିକ ତଦନ୍ତ କାରି ରହିଥିବା ସେ କହିଛନ୍ତି

ଏଥିରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହ କୋଠାଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ନଦୀକଳିଆ ଅଞ୍ଚଳରୁ ଲୋକମାନଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି